ବିଧାୟକ ଦଳ ନେତା ନିର୍ବାଚନ ଲାଗି ଆଜି ନବନିର୍ବାଚିତ ଏନ୍ଡିଏ ବିଧାୟକଙ୍କ ପାଟନାଠାରେ ବୈଠକ ବସିବ ନୀତିଶ କୁମାର ଏନ୍ଡିଏ ବିଧାୟକ ଦଳ ନେତା ନିର୍ବାଚିତ ହେବାର ସମ୍ଭାବନା ରହିଛି ଏହି ବୈଠକରେ ଏନ୍ଡିଏର ସହଯୋଗୀ ବିଜେପି କେଡିୟୁ ହିନ୍ଦୁସ୍ତାନୀ ଆୱାମ୍ ମୋର୍ଚ୍ଚା ଏବଂ ବିକାଶଶୀଳ ଇନ୍ସାନ୍ ପାର୍ଟିର ନିର୍ବାଚିତ ସଦସ୍ୟମାନେ ଯୋଗଦେବେ ଆଜିର ବୈଠକରେ ବାଚସ୍କତି ଚୟନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବାର କାର୍ଯ୍ୟସ୍ଟଚୀ ରହିଛି ଆଜି ମଧ୍ୟ ବିଜେପିର ନବନିର୍ବାଚିତ ବିଧାୟକମାନଙ୍କର ନେତା ନିର୍ବାଚନ ନେଇ ବୈଠକ ଅନୁଷ୍ଠିତ ହେବ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପର୍ଯ୍ୟବେକ୍ଷକଭାବେ ଏହି ବୈଠକରେ ଯୋଗଦେବେ ଦଳର ବିହାର ଦାୟିତ୍ୱରେ ଥିବା ବରିଷ ନେତା ଭୂପେନ୍ଦ୍ର ଯାଦବ ନିର୍ବାଚନ ଦାୟିତ୍ୱରେ ଥିବା ଦେବେନ୍ଦ୍ର ଫଡ୍ନବୀଶ ଏବଂ ବିହାର ବିଜେପି ସଭାପତି ସଞ୍ଜୟ ଜୟଶ୍ୱାଲ୍ ଏହି ବୈଠକରେ ଉପସ୍ଥିତ ରହିବେ ତେବେ ଏନ୍ଡିଏ ବୈଠକ ପୂର୍ବରୁ କେଡିୟୁ ହିନ୍ଦୁସ୍ତାନୀ ଆୱାମ୍ ମୋର୍ଚ୍ଚା ଏବଂ ବିକାଶଶୀଳ ଇନ୍ସାନ୍ ପାର୍ଟିର ନବନିର୍ବାଚିତ ବିଧାୟକମାନଙ୍କର ପୂଥକ୍ ପୃଥକ୍ ବୈଠକ ଅନୁଷ୍ଠିତ ହେବ ବୈଠକ ପରେ ଏହି ଦଳର ପ୍ରତିନିଧି ରାଜ୍ୟପାଳଙ୍କୁ ଭେଟି ଏନ୍ଡିଏ ଜେଡିୟୁ ସରକାର ଗଠନ ପାଇଁ ସେମାନଙ୍କର ସମର୍ଥନ ପତ୍ର ପ୍ରଦାନ କରିବେ ସୂଚନାଯୋଗ୍ୟ ରାଜ୍ୟରେ ସରକାର ଗଠନ ନେଇ ପୂର୍ବରୁ ଏନ୍ଡିଏ ପକ୍ଷରୁ ଦାବୀ ଉପସ୍ଥାପନ କରାଯାଇଛି

ଆସନ୍ତାକାଲି ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସମେତ କ୍ୟାବିନେଟ୍ ସହଯୋଗୀମାନେ ଶପଥ ଗ୍ରହଣ କରିବାର କାର୍ଯ୍ୟସ୍ଟ୍ରୀ ରହିଛି

ଅନ୍ୟ କଣେ ସ୍ୱାଧୀନ ସଦସ୍ୟ ସୁମିତ୍ ସିଂହ ମଧ୍ୟ ଏନ୍ଡିଏକୁ ସମର୍ଥନ ନେଇ ଘୋଷଣା କରିଚ୍ଛନ୍ତି ଇଏଏମ୍ ଜୟଶଙ୍କର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ପଞ୍ଚଦଶ ପୂର୍ବ ଏସୀୟ ରାଷ୍ଟ୍ର ସମ୍ମିଳନୀରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି ଆସିଆନ୍ର ଅଧ୍ୟକ୍ଷ ତଥା ଭିଏତ୍ନାମ୍ ପ୍ରଧାନମନ୍ତ୍ରୀ ଗୁଏନ୍ ଜୋଆନ୍ ଫୁକ୍ ଏହି ବୈଠକରେ ସଭାପତିତ୍ୱ କରିଥିଲେ

ଶ୍ରୀ କୟଶଙ୍କର ପୂର୍ବ ଏସୀୟ ରାଷ୍ଟ୍ର ସମ୍ମିଳନୀର ଆବଶ୍ୟକତା ଏବଂ ଏହାର ଆଭିମ୍ରଖ୍ୟ ସମ୍ପର୍କରେ ମତ ଦେଇଥିଲେ ଅନ୍ତର୍କାତୀୟ ଆଇନକୁ ପାଳନ କରିବା ଏବଂ ପ୍ରତ୍ୟେକ ରାଷ୍ଟ୍ରର ସୀମା ତଥା ସାର୍ବଭୌମତ୍ୱକୁ ସମ୍ମାନ ପ୍ରଦର୍ଶନ କରିବା ଉପରେ ଡକୁର ଜୟଶଙ୍କର ଗୁରୁତ୍ୱାରୋପ କରିଥିଲେ ବିଭିନ୍ନ ରଣନୈତିକ ପ୍ରସଙ୍ଗରେ ନେତାମାନେ ମତ ବିନିମୟ କରିଥିଲେ ଭାରତରେ କୋଭିଡ୍ ନାଇଞ୍ଜିନ୍ ମହାମାରୀକୁ ପ୍ରତିହତ କରିବାଲାଗି ନିଆଯାଉଥିବା ପଦକ୍ଷେପଗୁଡ଼ିକ ଉପରେ ମଧ୍ୟ ଶ୍ରୀ ଜୟଶଙ୍କର ପୂର୍ବ ଏସୀୟ ରାଷ୍ଟ୍ରଗୁଡ଼ିକର ପ୍ରତିନିଧିଙ୍କୁ ଅବଗତ କରାଇଥିଲେ ଏହି ଅବସରରେ ଶ୍ରୀ ଜୟଶଙ୍କର ବିଭିନ୍ନ ରାଷ୍ଟ୍ରକୁ କୋଭିଡ୍ ନାଇଷ୍ଟିନ୍ ପ୍ରତିଷେଧକ ଟୀକା ଉପଲବ୍ଧ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଥିଲେ କୋଭିଡ୍ ନାଇଷ୍ଟିନ୍ ପରବର୍ତ୍ତୀ ପରିସ୍ଥିତିର ମୁକାବିଲା ପାଇଁ ସାମୂହିକ ଉଦ୍ୟମ ଉପରେ ସେ ଗୁରୁତ୍ୱାରୋପ କରିଥିଲେ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଉନ୍ନତି ତଥା ସେଠାରେ ଶାନ୍ତି ପ୍ରତିଷ୍ଠା ଲାଗି ନିଆଯାଉଥିବା ଉଦ୍ୟମକୁ ଭାରତ ସମର୍ଥନ କରେ ବୋଲି ଶ୍ରୀ ଜୟଶଙ୍କର କହିଚ୍ଚନ୍ତି ବିଭିନ୍ନ କ୍ଷେତ୍ର ଲାଗି ଜାତିସଂଘ ପକ୍ଷର୍ ଗ୍ରହଣ କରାଯାଇଥିବା ନିୟମାବଳିକୁ ସବୁ ରାଷ୍ଟ୍ର ସମ୍ମାନର ସହ ପାଳନ କରିବା ଲାଗି ଶ୍ରୀ ଜୟଶଙ୍କର ଏହି ଅବସରରେ ଗୁରୁତ୍ୱ ପ୍ରଦାନ କରିଥିଲେ ସେ କହିଛନ୍ତି ଆତଙ୍କବାଦ ଜଳବାୟୁ ପରିବର୍ତ୍ତନ ଏବଂ ମହାମାରୀ ଭଳି ବିଭିନ୍ନ କ୍ଷେତ୍ରରେ ସବୁ ରାଷ୍ଟ୍ର ଏକାଠି ହୋଇ କାର୍ଯ୍ୟ କରିବା ଉଚିତ ବିର୍ସା ମୁଣ୍ଡା ଆନିଭର୍ସାରୀ ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ମହାନ୍ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଖାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ନିଜ ଟ୍ୱିଟ୍ ବାର୍ଭାରେ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ କହିଛନ୍ତି ଧର୍ତୀ ଆବା ଭାବରେ ପରିଚିତ ବିର୍ସା ମୁଣ୍ଡା ଇଂରେଜ ସରକାରର ଅତ୍ୟାଚାର ବିରୋଧରେ ଆଦିବାସୀମାନଙ୍କୁ ଏକାଠି କରିବାରେ ସକ୍ଷମ ହୋଇଥିଲେ ବିର୍ସା ମୁଣ୍ଡାଙ୍କ ନିର୍ଭୀକ ଓ ସଙ୍କଚ୍ଚବଦ୍ଧତା ଆଦିବାସୀମାନଙ୍କୁ ଇଂରେଜ ସରକାର ବିରୋଧରେ ସ୍ୱର ଉତ୍ତୋଳନ କରିବାପାଇଁ ଅନୁପ୍ରାଣିତ କରିଥିଲା ସେହିପରି ଆଦିବାସୀମାନଙ୍କ ଅଧିକାରର ସୁରକ୍ଷା ପାଇଁ ବିର୍ସା ମୁଣ୍ଡା ସଦାସର୍ବଦା ସ୍କରଣୀୟ ହୋଇ ରହିବେ ବୋଲି ଶ୍ରୀ ନାଇଡୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିର୍ସା ମୁଖାଙ୍କୁ ଶ୍ରଦ୍ଧାଞ୍ଚଳି ଜଣାଇବା ସହ ଗରିବ ଏବଂ ଅବହେଳିତ ବର୍ଗଙ୍କ କଲ୍ୟାଣ ପାଇଁ ସେ କାର୍ଯ୍ୟ କରିଥିଲେ ବୋଲି କହିଛନ୍ତି ସ୍ୱାଧୀନତା ଆନ୍ଦୋଳନ ପ୍ରତି ତାଙ୍କର ଅବଦାନ ଏବଂ ସାମାଜିକ ଏକତା ବଜାୟ ରଖିବାପାଇଁ ତାଙ୍କର ପ୍ରୟାସ ସଦାସର୍ବଦା ଲୋକଙ୍କୁ ପ୍ରେରଣା ଯୋଗାଉଥିବ ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଆଜି ଝାଡ଼ଖଣ୍ଡର ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି

ଶ୍ରୀ ବିଜୟ ବଲ୍ଲଭ ସୁରିଶ୍ୱରଜୀ ମହାରାଜ ଭଗବାନ୍ ମହାବୀରଙ୍କ ବାଣୀ ପ୍ରଚାର ପାଇଁ ନିଃସ୍ୱାର୍ଥପର ଏବଂ ଉତ୍ଗୀକୃତ ଭାବେ ଜୈନ ସନ୍ଧ୍ୟାସୀ ଜୀବନ ବିତାଉ ଥିଲେ ସ୍ୱାଧୀନତା ଆନ୍ଦୋଳନ ଏବଂ ସ୍ୱଦେଶୀ ଅଭିଯାନରେ ସକ୍ରିୟତାର ସହ ଅଂଶଗ୍ରହଣ କରିବା ସହ ସେ ସାଧାରଣ ଜନତାର କଲ୍ୟାଣ ପାଇଁ ଆଜୀବନ କାର୍ଯ୍ୟ କରିଥିଲେ ଶିକ୍ଷାର ପ୍ରସାର ସାମାଜିକ କୁସଂସ୍କାର ଦୂର କରିବା ଏବଂ ଚେତନାଧର୍ମୀ କବିତା ପ୍ରବନ୍ଧ ଆଦି ରଚନା କରିଥିଲେ ତାଙ୍କ ସମ୍ମାନରେ ଏହି ଶାନ୍ତିର ପ୍ରତିମୂର୍ତ୍ତି ଉନ୍କୋଚିତ ହେବ

ମହାରାଷ୍ଟ୍ର ଧର୍ମସ୍ଥଳୀ ମହାରାଷ୍ଟ୍ର ସରକାର ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ ଧାର୍ମିକସ୍ଥଳୀ ଖୋଲିବା ପାଇଁ ନିଷ୍ପଭି ନେଇଛନ୍ତି କିନ୍ତୁ ସମ୍ପୂକ୍ତ ଧାର୍ମିକ ଅନୁଷାନର କର୍ତ୍ତପକ୍ଷ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଏସ୍ଓପି ପାଳନ କରିବା ସହିତ ସ୍ଥାନୀୟ ଅଞ୍ଚଳର ଆବଶ୍ୟକତା ଅନୁଯାୟୀ ନିର୍ଦ୍ଦେଶାବଳି ଜାରି କରିପାରିବେ

କରୋନା ମହାମାରୀ କନିତ କଟକଣା ଯୋଗୁଁ ଏଗୁଡ଼ିକ ଖୋଲିବା ନେଇ ନିଷ୍କଭି ବିଳୟିତ ହୋଇଥିଲା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏନେଇ ସୂଚନା ଦିଆଯାଇଛି ପରେ ଗଣମାଧ୍ୟମକୁ ସୂଚନା ଦେଇ ମହାରାଷ୍ଟ୍ରର କ୍ୟାବିନେଟ୍ ମନ୍ତ୍ରୀ ଜୟନ୍ତ ପାଟିଲ କହିଛନ୍ତି ଏବେ କରୋନା ସଂକ୍ରମଣ ସଂଖ୍ୟା କମ୍ ଥିବାରୁ ଧାର୍ମିକସ୍ଥଳୀଗୁଡ଼ିକ ଖୋଲାଯିବା ନିଷ୍ପତ୍ତି ଯଥାର୍ଥ ସେ କହିଛନ୍ତି ସମସ୍ତ ଧାର୍ମିକସ୍ଥଳୀ ପାଇଁ ଗୋଟିଏ ପ୍ରକାର ନିୟମ କାର୍ଯ୍ୟକାରୀ ହେବ ମାସ୍କ୍ ବ୍ୟବହାର କରିବା ହାତ ଧୋଇବା ଏବଂ ସାମାଜିକ ଦୂରତା ବଜାୟ ରଖିବା ଆଦି ନିୟମଗୁଡ଼ିକୁ କଡ଼ାକଡ଼ି ଭାବେ ପାଳନ କରାଯିବ ତେବେ ଧାର୍ମିକସ୍ଥଳକୁ ପ୍ରବେଶ କରିବା ପୂର୍ବରୁ ସମସ୍ତଙ୍କର ଥର୍ମାଲ୍ ସ୍କାନିଂ କରାଯିବ ମୂର୍ତ୍ତିକୁ ଛୁଇଁବା ଏବଂ ପବିତ୍ର ଗ୍ରନ୍ଥକୁ ସ୍ୱର୍ଶ କରିବା ଉପରେ କଟକଣା ଲାଗୁ କରାଯାଇଛି

ସିଜ୍ଫାୟାର୍ ପାକିସ୍ତାନ ପକ୍ଷରୁ ଶୁକ୍ରବାର ଦିନ ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲ୍ଙ୍ଘନକୁ ନେଇ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀସ୍ଥିତ ପାକିସ୍ତାନ ଦୂତାବାସର ହାଇ କମିଶନ୍ଙ୍କୁ ସମନ୍ ଜାରି କରାଯାଇଛି

ଭାରତ ଏହାକୁ ଦୂଢ଼ ନିନ୍ଦା କରିବା ସହ ଅସ୍ତ୍ରବିରତି ଉଲୁଙ୍ଘନ ନାମରେ ପାକିସ୍ତାନ ସେନା ପକ୍ଷର୍ତ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ କରାଯାଉଛି ବୋଲି କୁହାଯାଇଛି ପାର୍ବଣ ସମୟରେ ସୀମାରେ ଉତ୍ତେଜନା ସୃଷ୍ଟି ତଥା ସ୍ଥାନୀୟ ଅଞ୍ଚଳର ଶାନ୍ତିଭଙ୍ଗ ପାଇଁ ପାକିସ୍ତାନ ପକ୍ଷରୁ ଏଭଳି ହୀନ କାର୍ଯ୍ୟ କରାଯାଉଛି ବୋଲି କୁହାଯାଇଛି

ଉତ୍ତର ପ୍ରଦେଶର ମଥୁରା ଏବଂ ବୂନ୍ଦାବନରେ ଧାର୍ମିକ ପରମ୍ପରା ସହ ଗୋବର୍ଦ୍ଧନ ପ୍ରଜା କରାଯାଉଛି ମଥୁରା ଏବଂ ବୃନ୍ଦାବନର ବିଭିନ୍ନ ସ୍ଥାନରେ ଭଗବାନ୍ ଶ୍ରୀକୃଷ୍ଣଙ୍କ ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁ ସ୍ଥାନୀୟ ଲୋକ ଏବଂ ବିଦେଶୀ ପର୍ଯ୍ୟଟକମାନେ ପୂଜାର୍ଚ୍ଚନା କରୁଛନ୍ତି କୋଭିଡ୍ କଟକଣା ଯୋଗୁଁ ଐତିହାସିକ ପରିକ୍ରମା ଏବଂ ଗୋବର୍ଦ୍ଧନ ପର୍ବତ ଉପରକୁ ଯିବାପାଇଁ କଟକଣା ଜାରି କରାଯାଇଛି